ସମ୍ଭାବ୍ୟ ବନ୍ୟାକୁ ଦୃଷିରେ ରଖି ଏହିସବୁ ଜିଲ୍ଲାଗୁଡ଼ିକରେ ଏନ୍ଡିଆର୍ଏଫ୍ ଓ ଓଡ୍ରାଫ୍ ଟିମ୍କୁ ମୁତୟନ କରାଯାଇଛି

ଏ ସମ୍ପର୍କରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି କହିଛନ୍ତି ସମ୍ମର୍ଶ୍ର କୋଭିଡ୍ କଟକଣା ଭିତରେ ଦୁର୍ଗାପ୍ଟଜା ପାଳିତ ହୋଇପାରିବ